ଏହା ସହିତ ଶ୍ରୀମତୀ ମଲ୍କିକ୍ ଆଉ ଏକ ପ୍ରସ୍ତାବ ଉପସ୍ତାପନ କରିବା ପରେ ବାଚନିକ ଭୋଟରେ ତାହା ଗୃହୀତ ହୋଇଥିଲା

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ଘକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷିତ ହୋଇଯାଇଛି

ଏ ଅବସରରେ ଅନୁଷ୍ଚିତ 'ଓଡ଼ିଶାରେ ଗାକ୍ଷୀ' ବିଷୟବସ୍ଠ ଉପରେ ଆଧାରିତ ଆଲୋଚନାଚକ୍ରକୁ ଭାରତୀୟ ସୂଚନା ସେବାର ବରିଷ୍ ଅଧିକାରୀ ତଥା ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜେନ୍ଦ୍ର ଚୌଧୁରୀ ଏହାକୁ ଉଦ୍ଘାଟନ କରିଛନ୍ତି

ଖାଉଟି ଦିବସ ବିଶ୍ୱ ଖାଉଟି ଅଧିକାର ଦିବସ ଲ' କଲେଜ୍ କଟକ ସଭାଗୃହରେ ଦ ଲ' କଲେଜ ପୁରାତନ ଛାତ୍ରସଂଘ ଏବଂ ସନ୍ଧାନ ମିଡିଆ ଆନ୍କଲ୍ ଅନୁଷିତ ହୋଇଯାଇଛି

ଏହି ଶିବିରରେ ଶିଶ୍ରମାନଙ୍କ କାନ ପରୀକ୍ଷା କରାଇବା ସହ ସେମାନଙ୍କୁ ମାଗଶାରେ ଏହି ଶ୍ରବଣ ଯନ୍ତ ପ୍ରଦାନ କରାଯାଇଛି